ସରକାର ଗଠନ କରିବାପାଇଁ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ

ଗୋଆ ଓ କର୍ଷ୍ଣାଟକର କେତେକ ଅଞ୍ଚଳରେ ରେଡ୍ ଆଲର୍ଟ କାରି କରାଯାଇଛି

ହରିୟାଣା ବିଜେପି ମିଟ୍ ହରିୟାଣାରେ ବରିଷ୍ଣ ବିଜେପି ନେତା ମନୋହରଲାଲ୍ ଖଟ୍ଟର୍ ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଧାୟକ ଦଳ ବୈଠକ ପରେ ଅଳ୍ପ ସମୟ ପ୍ରର୍ବେ ଏହା ଘୋଷଣା କରିଛନ୍ତି ଶ୍ରୀ ପ୍ରସାଦଙ୍କ ସହ ପାର୍ଟିର ସାଧାରଣ ସମ୍ପାଦକ ଅରୁଣ ସିଂହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ ବିଧାୟକ ଅନିଲ୍ ବିଜ୍ ଓ କୁଅଁର୍ପାଲ୍ ଶ୍ରୀ ଖଟ୍ଟର୍ଙ୍କ ନାମ ପ୍ରସ୍ତାବ ଦେଇଥିଲାବେଳେ ବିଜେପିର ଅନ୍ୟ ବିଧାୟକମାନେ ଏହି ପ୍ରସ୍ତାବ ପ୍ରତି ସମର୍ଥନ କ୍ଷଣାଇଥିଲେ ବିଧାୟକ ଦଳ ନେତା ନିର୍ବାଚିତ ହୋଇସାରିଥିବାରୁ ଶ୍ରୀ ଖଟ୍ଟର୍ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟଙ୍କୁ ସାକ୍ଷାତ୍ କରି ସରକାର ଗଠନ କରିବାକୁ ଦାବି କରିବେ

ଜନନାୟକ ଜନତା ପାର୍ଟି ଜେଜେପିର ବିଧାୟକମାନେ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କୁ ବାଛିବାପାଇଁ ମଧ୍ୟ ଏକ ବୈଠକରେ ମିଳିତ ହୋଇଛନ୍ତି କେଜେପି ନେତା ଦୃଷ୍ୟନ୍ତ ଚୌତାଲା ଆଜି ରାଜ୍ୟପାଳଙ୍କୁ ଭେଟି ବିଜେପିକୁ ତାଙ୍କ ପାର୍ଟିର ସମର୍ଥନ ପତ୍ର ପ୍ରଦାନ କରିବେ ଜେଜେପି ସହିତ ମେଣ୍ଟ ପରେ ରାଜ୍ୟରେ ନୂଆ ସରକାର ଗଠନ କରିବାପାଇଁ ବିଜେପି ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି ମେଣ୍ଟ ଅନୁଯାୟୀ ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ପଦ ରହିବ ଓ କେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ନୂଆଦିଲ୍ଲୀରେ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲାଙ୍କ ସହ ବୈଠକ ପରେ ବିଜେପି ସଭାପତି ଅମିତ୍ ଶାହା ଏହା ଘୋଷଣା କରିଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଚୌଧୁରୀ ଦେବୀଲାଲ୍ଙ୍କ ଅଣନାତି ଦୁଷ୍ୟନ୍ତ ଚୌତାଲା କହିଛନ୍ତି ରାଜ୍ୟରେ ସ୍ଥିରତା ପାଇଁ ଏହି ମେଣ୍ଟ ଗଠନ କରିବାର ଆବଶ୍ୟକତା ଥିଲା ବୋଲି ତାଙ୍କ ପାର୍ଟି ବିଶ୍ୱାସ କରେ

ମହା ଗଭ୍ ମହାରାଷ୍ଟରେ ଶିବସେନା ସଭାପତି ଉଦ୍ଧବ ଠାକ୍ରେ ପାର୍ଟିର ନବନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ ଡକାଇଛନ୍ତି ମୁମ୍ୟାଇର ସହରତଳୀ ବାନ୍ଦ୍ରା ଅଞ୍ଚଳ ସ୍ଥିତ ତାଙ୍କ ବାସଭବନ ମାତୋଶ୍ରୀରେ ଏହି ବୈଠକ ବସିବ

ବିଜେପି ସଭାପତି ଅମିତ ଶାହା ଏବଂ ଶିବସେନା ମ୍ରଖ୍ୟ ଉଦ୍ଧବ ଠାକ୍ରେ ଦୀପାବଳି ପରେ ସରକାର ଗଠନ ସଂକ୍ରାନ୍ତରେ ଆଲୋଚନା କରିବାର ଆଶା କରାଯାଉଛି ନାଇଡ଼ ନାମ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ବିରୁଦ୍ଧରେ ବହୁଦିନ ଧରି ସୀମାପାରି ସନ୍ତାସବାଦ ନୀତିକୁ ଯଥାର୍ଥ ବୋଲି ପ୍ରତିପାଦନ କରିବା ପାଇଁ ଗୋଷୀ ନିରପେକ୍ଷ ଆନ୍ଦୋଳନକୁ ପାକିସ୍ତାନ ବ୍ୟବହାର କରୁଥିବା ବିଷୟକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ତୀବ୍ର ସମାଲୋଚନା କରିଛନ୍ତି ଆଜରବୈଜାନ୍ର ବାକୁଠାରେ ଅଷ୍ଟଦଶ ଗୋଷୀ ନିରପେକ୍ଷ ଆନ୍ଦୋଳନ ଶିଖର ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ କହିଛନ୍ତି ପାକିସ୍ତାନକୁ ନିକର ତଥା ପଡ଼ୋଶୀ ଓ ବିଶ୍ୱ ହିତ ପାଇଁ ନିର୍ଣ୍ଣାୟକ ଭାବେ ସନ୍ତାସବାଦର ଦମନ କରିବାକୁ ପଡ଼ିବ ନିରିହ ଲୋକମାନଙ୍କୁ ହତ୍ୟା କରୁଥିବା ସନ୍ତାସବାଦର ସମ୍ଭଳେ ମୂଳପୋଛ ପାଇଁ ଗୋଷୀ ନିରପେକ୍ଷ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏକ ସାମୁଖ୍ୟ ଗଠନ କରିବାକୁ ଶ୍ରୀ ନାଇଡୁ ଆହ୍ୱାନ କଣାଇଛନ୍ତି ସେ କହିଛନ୍ତି ଆନ୍ତର୍ଜାତିକ ଶାନ୍ତି ନିରାପତ୍ତା ଓ ସୀମାସରହଦ ଅତିକ୍ରମ କରି ସନ୍ତାସବାଦ ଏକମାତ୍ର ବିପଦ ସନ୍ତାସବାଦ ଓ ସେମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତି ଓ ଗୋଷ୍ଠୀଗୁଡ଼ିକୁ ଦମନ କରିବା ପାଇଁ ଆନ୍ତର୍ଜାତିକ ଆଇନ୍ ଓ ବ୍ୟବସ୍ଥାଗୁଡ଼ିକୁ ମଜବୁତ କରିବା ସକାଶେ ଶ୍ରୀ ନାଇଡୁ ଆହ୍ୱାନ ଜଣାଇଛନ୍ତି ସନ୍ତାସବାଦ ସମ୍ପର୍କୀତ ଆହ୍ୱାନଗୁଡ଼ିକର ମୁକାବିଲା ବିଶ୍ୱସ୍ତରୀୟ ପ୍ରଶାସନିକ ସଂସ୍କାର ନିରନ୍ତର ବିକାଶ ଓ ଦକ୍ଷିଣ ଗୋଲାର୍ଦ୍ଧ ରାଷ୍ଟ୍ରସମୂହ ମଧ୍ୟରେ ସହଯୋଗ ପାଇଁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସବୁବେଳେ ପ୍ରଭାବଶାଳୀ ରହିବା ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ଜାତିସଂଘ ନିରାପତ୍ତା ସମେତ ଜାତିସଂଘରେ ସାମ୍ପ୍ରତିକ ବାସ୍ତବତାକୁ ଦୃଷ୍ଟିରେ ରଖି ସଂସ୍କାର ଜରିଆରେ ପ୍ରତିନିଧି ମୂଳକ ଓ ସମାନତା ବିଶ୍ୱ ପ୍ରଶାସନିକ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ମଧ୍ୟ ସେ ଆହ୍ୱାନ ଜଣାଇଛନ୍ତି 'ସାମ୍ପ୍ରତିକ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ସମ୍ମିଳୀତ ପଦକ୍ଷେପକୁ ନିଶ୍ଚିତ କରିବା ପାଇଁ ବନ୍ଦୁଙ୍ଗ୍ ନୀତିକୁ ବଜାୟ ରଖିବା' ଚଳିତ ବୈଠକରେ ଶୀର୍ଷକ ରଖାଯାଇଛି

ଏହି ଘ୍ରର୍ଷିଝଡ଼ର ପ୍ରଭାବରେ ଗୋଆରେ ସାଧାରଣ କ୍ଷୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବାରୁ ରାଜ୍ୟ ସରକାର ରେଡ୍ ଆଲର୍ଟ ଜାରି କରିଛନ୍ତି ଏବଂ ଗୋଆ ବିଶ୍ୱବିଦ୍ରାଳୟ ପକ୍ଷରୁ ଆଜିର ପରୀକ୍ଷାଗୁଡ଼ିକୁ ବାତିଲ୍ କରାଯାଇଛି କର୍ଷାଟକର ଉଡ଼ୁପି ଦକ୍ଷିଣ ଓ ଉତ୍ତର କନ୍ନଡ଼ ଜିଲ୍ଲାଗୁଡ଼ିକରେ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି

ଆସନ୍ତାକାଲି ମଧ୍ୟ ଦେଶରେ ଦୀପାବଳୀ ପର୍ବ ପାଳନ କରାଯାଉଛି ଗତଥରର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂର୍ଘଟଣାକୁ ଏଡ଼ାଇବାପାଇଁ ନିରାପଦରେ ଓ ସୁରକ୍ଷିତ ଭାବରେ ଦୀପାବଳୀ ପର୍ବ ପାଳନ କରିବାପାଇଁ ଦେଶବାସୀଙ୍କ ଆହ୍ୱାନ ଦେଇଥିଲେ କେକେ ଡିୟର୍ନେସ୍ ଆଲୋଓ୍ୱାନ୍ସ ଜନ୍ମୁ କାଶ୍ମୀରରେ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ନେତୃତ୍ୱାଧୀନ ରାଜ୍ୟ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀମାନଙ୍କ ପାଇଁ ଅତିରିକ୍ତ କିସ୍ତି ମହଙ୍ଗାଭତ୍ତା ପ୍ରଦାନ କରିବାକୁ ମଞ୍ଜୁର କରାଯାଇଛି

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ପିଏସ୍ ଶ୍ରୀଧରନ ପିଲାଇଙ୍କୁ ମିଜୋରାମର ନ୍ନଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ଜାମ୍ମୁ କାଶ୍କୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ପଠାଯାଇଛି

ଇରାକ୍ ପ୍ରୋଟେଷ୍ଟସ୍ ଇରାକ୍ ରାଜଧାନୀ ବାଗ୍ଦାଦ୍ ନଗରୀରେ ହଜାର ସଂଖ୍ୟକ ସରକାରୀ ବିରୋଧୀ ଆନ୍ଦୋଳନକାରୀମାନଙ୍କୁ ଘଉଡ଼ାଇବା ପାଇଁ ଗତକାଲି ପୁଲିସ୍କୁ ଫାଙ୍କା ଗୁଳିଚାଳନା ସହ ରବର ବୁଲେଟ୍ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା

ବ୍ରାଜିଲ୍ ରାଷ୍ଟ୍ରପତି ଜାୟର ବୋଲସୋନାରେ କହିଛନ୍ତି ଆରମ୍ଭରୁ ଏ ସଂକ୍ରାନ୍ତୀୟ କୌଣସି ଦେଶନେଶ କରାଯିବ ନାହିଁ

ଏହାପରେ ଭାରତକୁ ଏହି ସୁଯୋଗ ଦିଆଯିବା ଉଚିତ୍ ବୋଲି ଶ୍ରୀ ବୋଲସୋନାରୋ କହିଛନ୍ତି

ବ୍ୟାଡ୍ମିଣ୍ଟନ୍ ପ୍ୟାରିଶ୍ଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍ ବ୍ୟାଡ୍ମିଙ୍କନ୍ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଯୋଡ଼ି ଚିରାଗ୍ ସେଟୀ ଓ ସାତ୍ୱିକ୍ ସାଇରାଜ୍ ରାଙ୍କି ରେଡ଼ୁୀ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି